ଏହାଦ୍ୱାରା ପ୍ରଶାସନ ଅଧିକ ଲୋକାଭିମୁଖୀ ହୋଇପାରିଛି

ଆଦିବାସୀଙ୍କ ନାମରେ ନକଲି ଭାଗଚାଷୀ ନଥିପତ୍ର ପ୍ରସ୍ତୁତ କରିଥିବା ନେଇ ତାଙ୍ଙ ବିରୋଧରେ ଅଭିଯୋଗ ରହିଛି ତେବେ ଏହି ଘଟଣାରେ ସମ୍ମକ୍ତ ଥିବା ଅନ୍ୟମାନଙ୍କୁ ଖୁବ୍ ଶୀଘ୍ର ଗିରପ୍ କରାଯିବ ବୋଲି ମାଲକାନଗିରି ଥାନା ଭାରପ୍ରାପ୍ତ ଅଧିକାରୀ ସ୍ୟଚନା ଦେଇଛନ୍ତି